ଗୋଆ ନିଉ ସିଏମ୍ ବିଜେପି ବିଧାୟକ ପ୍ରମୋଦ ସାଓ୍ପନ୍ତ ଗତରାତିରେ ଗୋଆର ନୃତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ପରଲୋକ ଘଟିଥିବା ମନୋହର ପାରିକରଙ୍କ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି

ଗୋଆ ବିଧାନସଭାର ଶଙ୍ଖାଲିମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ପ୍ରତିନିଧିତ୍ୱ କରୁଛନ୍ତି

ମନୋହର ପାରିକରଙ୍କ କ୍ୟାବିନେଟ୍ର ସମସ୍ତ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥପାଠ କରାଇଛନ୍ତି ଏମ୍ଜିପିର ଦୁଇ ବିଧାୟକ ସୁଦିମ୍ ଧଭାଲିକର ଏବଂ ମନୋହର ଆକ୍ଗାଓଁକର ମଧ୍ୟ ଶପଥ ଗ୍ରହଣ କରିଥିଲେ ବିଜେପି ବିଧାୟକ ମଭିନ୍ ଗୋଡ଼ିନୋ ବିଶ୍ୱଜିତ ରାଣେ ମିଲିନ୍ଦ ନାଏକ ଓ ନିଲେସ୍ କାବ୍ରାଲ୍ ଏହି ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ସ୍ୱାଧୀନ ବିଧାୟକ ରୋହନ ଖାଉତେ ଏବଂ ଗୋବିନ୍ଦ ଗାୱାଡେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାଓ୍ୱନ୍ତ ଗୋଆ ବିଧାନସଭାର ବାଚସ୍କତି ପଦରୁ ଇସ୍ତଫା ଦେଇଥିଲେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ସାଓ୍ପନ୍ତ କହିଛନ୍ତି ବିଜେପି ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି

କଂଗ୍ରେସ ଫିଫ୍ଥ ଲିଷ୍ଟ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ଏହି ତାଲିକାକୁ ଚୂଡ଼ାନ୍ତ କରିଛି ଦଳ ପଶ୍ଚିମବଙ୍ଗର ଜାଙ୍ଗିପୁର ଆସନ ପାଇଁ ପ୍ରଣବମୁଖାର୍ଜୀଙ୍କ ପୁତ୍ର ଅଭିକିତ ମୁଖାର୍ଜୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବହରମ୍ପୁର ଆସନ ପାଇଁ ଅଧୀରର୍ଚ୍ଚନ ଚୌଧୁରୀ ଏବଂ ରାଇଗଞ୍ଜ ଆସନ ପାଇଁ ଦୀପା ଦାସ ମୁନ୍ସିଙ୍କୁ ପ୍ରାର୍ଥୀ କରାଇଛି

ନୂଆଦିଲ୍ଲୀଠାରେ ଆୟୋଜିତ କୃଷି ପୁରସ୍କାର ବିତରଣ ଉହବରେ ଯୋଗଦେଇ ସେ ଏହା କହିଛନ୍ତି

ମୁମ୍ବାଇ ବ୍ରିଜ୍ ଆରେଷ୍ଟ୍ ଗତ ସପ୍ତାହରେ ମୁମ୍ୟାଇରେ ଭୁଶୁଡ଼ି ପଡ଼ିଥିବା ହିମାଳୟ ବ୍ରିଜ୍ର ଢାଞ୍ଚାଗତ ଅଡିଟ୍ କରିଥିବା କମ୍ପାନିର ନିର୍ଦ୍ଦେଶକ ନିରଜ କୁମାର ଦେଶାଇଙ୍କୁ ମୁମ୍ବାଇ ପୁଲିସ୍ ଗିରଫ କରିଛି ଗତକାଲି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପୁଲିସ୍ ଡେପୁଟି କମିଶନର ଅଭିଷେକ ତ୍ରିମୁଖେ କହିଛନ୍ତି ଅବହେଳା ପ୍ରଦର୍ଶନ ଅଭିଯୋଗରେ ଶ୍ରୀ ଦେଶାଇଙ୍କୁ ଗିରଫ କରାଯାଇଛି

ରିଏଲ୍ ଇଷ୍ଟେଟ୍ କ୍ଷେତ୍ରପାଇଁ ହ୍ରାସ କରାଯାଇଥିବା ଜିଏସ୍ଟି ଦର ଲାଗୁକରିବା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ନିର୍ବାଚନ ଲାଗି ଆଦର୍ଶ ଆଚରଣବିଧି ଲାଗୁହୋଇଥିବା ଦୃଷ୍ଟିରୁ ଟିକସ ହାର ପ୍ରସଙ୍ଗ ବୈଠକର କାର୍ଯ୍ୟସୂଚୀରେ ବିଧିବଦ୍ଧ ଭାବେ ସ୍ଥାନ ପାଇନାହିଁ

ଏହି ନୂତନ ଦର ଆସନ୍ତା ଏପ୍ରିଲ୍ ପହିଲାରୁ ଲାଗୁ ହେବ

ମିଳିତ ଜାତିସଂଘର ଦୁର୍ବିପାକ ବିପତ୍ତି ପ୍ରଶମନ କାର୍ଯ୍ୟାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ବିଭିନ୍ନ ପ୍ରମୁଖ ଭିଭିମି କ୍ଷେତ୍ରରେ ଦୁର୍ବିପାକ ବିପତ୍ତି ପରିଚାଳନା ପାଇଁ କାର୍ଯ୍ୟକାରୀ ହେଉଥିବାର ଉତ୍ତମ ପଦକ୍ଷେପଗୁଡ଼ିକୁ ଏହି କର୍ମଶାଳାରେ ଚିହ୍ନଟ କରାଯିବ ଏହି କର୍ମଶାଳାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କ ସମେତ ବହୁମୁଖୀ ଉନ୍ନୟନ ବ୍ୟାଙ୍କ୍ ଜାତିସଂଘର ବିଭିନ୍ନ ସଂସ୍ଥା ଶିକ୍ଷାୟଉନ ଏବଂ ଗବେଷଣା ପ୍ରତିଷ୍ଠାନ ଅଂଶଗ୍ରହଣ କରିବେ ନିରବ ମୋଦି ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ଲଣ୍ଡନର ଏକ ଅଦାଲତ ଗିରଫ ପରୱାନା କାରି କରିଛନ୍ତି

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଣ୍ଡନର ଓ୍ବେଷ୍ଟ୍ମିନିଷ୍ଟର ମାଜିଷ୍ଟ୍ରେଟ୍ ଅଦାଲତ ଏହି ଗିରଫ ପରୱାନା କାରି କରିଥିବା ସଂପର୍କିତ ଖବର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହସ୍ତଗତ ହୋଇଛି ସ୍ଥାନୀୟ ପୁଲିସ୍ ନୀରବ ମୋଦିଙ୍କୁ ଖୁବ୍ଶୀଘ୍ର ଗିରଫ କରିବ ବୋଲି ଆଶା କରାଯାଉଛି

ଅଶାନ୍ତ ସିଆନ୍ଜିଆନ୍ ପ୍ରଦେଶରେ ସନ୍ତାସବାଦୀଙ୍କ ବିରୁଦ୍ଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରକାଶିତ ଶ୍ୱେତପତ୍ରରେ ଚୀନ୍ କହିଛି ସନ୍ତାସବାଦ ଏବଂ ଉଗ୍ରବାଦ ଦୀର୍ଘବର୍ଷ ଧରି ମାନବତାକୁ ଯନ୍ତ୍ରଣା ପହଞ୍ଚାଇ ଚାଲିଛି

ଚୀନ୍ର ଷ୍ଟେଟ୍ କାଉନ୍ସିଲ୍ ଇନ୍ଫର୍ମେସନ୍ କାର୍ଯ୍ୟାଳୟ କହିଛି ସନ୍ତାସବାଦ ସମଗ୍ର ବିଶ୍ୱରେ ଶାନ୍ତି ଓ ବିକାଶରେ ବାଧା ପହଞ୍ଚାଇବା ସହିତ ଜନସାଧାରଣଙ୍କର ଜୀବନ ଓ ସମ୍ପଭି ପ୍ରତି ବିପଦ ସୃଷ୍ଟି କରିଥାଏ ସ୍କେଶିଆଲ୍ ଅଲମ୍ପିକ୍ସ ଆବୁଧାବିଠାରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ନ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ହାସଲ ଅଭିଯାନ ଜାରି ରହିଛି ଭାରତର ରୁପେଷ୍ କଲୁ ବନ୍ପାଗଲ୍ ଟ୍ୱେଣ୍ଟି ଡିଭିଜନିଂ ପୁରୁଷ ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି

ସନ୍ତରଣରେ ମଧ୍ୟ ଭାରତକୁ ଗୋଟିଏ ବ୍ରୋଞ୍ଜ୍ ପଦକ ମିଳିଛି ମାରାଥନ କତାରର ରାଜଧାନୀ ଦୋହାଠାରେ ଚଳିତବର୍ଷ ସେପ୍ଟେମ୍ବର ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଆଥ୍ଲେଟିକ୍ ଚମ୍ପିୟନ୍ସିପ୍ ପାଇଁ ଭାରତର ଏସୀୟ ଚମ୍ପିୟନ୍ ଗୋପୀ ଥୋନାକର୍ ମାରାଥନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି

ଗତକାଲି କରାଚିଠାରେ ପିସିବି ଅଧ୍ୟକ୍ଷ ଏହେସାନ୍ ମାନି ଏକଥା କହିଛନ୍ତି

ବିସିସିଆଇ କହିଛି ଭାରତ ସରକାର ଏଥିପାଇଁ ଅନୁମତି ପ୍ରଦାନ କରୁନଥିବାରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ପାଇଁ ଏହା ସକ୍ଷମ ହୋଇପାରୁ ନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଏହି ଦାବିରେ କୌଣସି ଆଇନଗତ ବାଧ୍ୟବାଧକତା ନାହିଁ ବୋଲି ଭାରତ କହିଛି